ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା କିରଗିଜ୍ ସାଧାରଣତନ୍ତ ରାଷ୍ଟ୍ରପତି ସୁରନ୍ବେ ଜିନ୍ବେକବ୍ ଓ ମ୍ୟାମାର ରାଷ୍ଟ୍ରପତି ୟୁ ୱିନ୍ ମିଣ୍ଟ ଆସନ୍ତାକାଲି ପ୍ରଧାନମନ୍ତୀଙ୍କ ଶପଥ ଗ୍ରହଣ ଉହବରେ ଯୋଗ ଦେବେ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ୍ ଓ ଥାଇଲ୍ୟାଣ୍ଡର ସ୍ୱତନ୍ତ ଦୂତ ଗ୍ରୀସାଦା ବୁନରାଚ୍ ମଧ୍ୟ ଶପଥ ଗ୍ରହଣ ଉହବରେ ଯୋଗ ଦେବେ ବିଦେଶୀ ନେତାମାନଙ୍କୁ ନୂଆଦିଲ୍ଲୀରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବାକୁ ସମସ୍ତ ପ୍ରସ୍ତୁତି କରାଯାଉଛି

ସେ କହିଛନ୍ତି ସେହିସବୁ ମୃତ୍ୟୁ ଘଟଣା ଅନ୍ୟାନ୍ୟ କାରଣରୁ ହୋଇଛି ଓ ସେଗୁଡ଼ିକର ରାଜନୀତି ସହିତ କୌଣସି ସମ୍ପର୍କ ନାହିଁ ସେ କହିଛନ୍ତି ଶପଥ ଗ୍ରହଣ ଉତ୍ସବରେ ଯୋଗ ନ ଦେବାପାଇଁ ପରିସ୍ଥିତି ତାଙ୍କୁ ବାଧ୍ୟ କରିଛି ଶପଥ ଗ୍ରହଣ ଉତ୍ସବ ଗଣତନ୍ତରେ ଏକ ପବିତ୍ର କାର୍ଯ୍ୟକ୍ରମ ଓ କୌଣସି ରାଜନୈତିକ ଦଳଦ୍ୱାରା ରାଜନୈତିକ ଫାଇଦା ପାଇଁ ଏହାର ମର୍ଯ୍ୟାଦା କମ୍ କରାଯିବା ଉଚିତ ନୁହେଁ ପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଥିଲେ ଆମ କୋଲ୍କାତା ସମ୍ଭାଦଦାତା କଣାଇଛନ୍ତି ତୂଶମୂଳ କଂଗ୍ରେସ କର୍ମୀମାନଙ୍କ ସହ ସଂଘର୍ଷରେ ପ୍ରାଣ ହରାଇଥିବା ବିଜେପି କର୍ମୀମାନଙ୍କ ପରିବାରର ସଦସ୍ୟମାନଙ୍କୁ ବିଜେପି ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରଣ କରିଛି

କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧିଙ୍କର ଭିଣୋଇ ରବର୍ଟ ବାଡ୍ରା ବିଦେଶରେ ଏକ ସମ୍ପର୍ତି କିଣା ମାମଲାରେ ଅଭିଯୁକ୍ତ ଅଛନ୍ତି ଏନ୍ଫୋର୍ଟମେଣ୍ଟ ଡାଇରେକ୍ଟୋରେଟ୍ ରବର୍ଟ ବାଡ୍ରା ଓ ତାଙ୍କର ଦୁଇ ଜଣ ସହଯୋଗୀଙ୍କ ବିଦେଶ ଯାତ୍ରା ଆବେଦନର ବିରୋଧ କରୁଛି ଇଡି କହିଛି ବର୍ତ୍ତମାନ ତଦନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚୁଛି ଲଣ୍ଣନରେ ରହୁଥିବା ତଥାକଥିତ ଅସ୍ତଶସ୍ତ ବ୍ୟବସାୟୀ ସଞ୍ଜୟ ଭକ୍ଷାରୀଙ୍କ ସହ ମଧ୍ୟ ବାଡ୍ରାଙ୍କ ସମ୍ପର୍କ ଥିବାର ଇଡି କୋର୍ଟରେ ଜଣାଇଛି

କୋର୍ଟଙ୍କ ଅନୁମତି ବିନା ଦେଶ ବାହାରକୁ ନ ଯିବାକୁ ବାଡ୍ରାଙ୍କୁ ଗତ ଏପ୍ରିଲ୍ ପହିଲାରେ ନିର୍ଦ୍ଦେଶ ଦିଆଯାଇଥିଲା ରବର୍ଟ ବାଡ୍ରାଙ୍କୁ ଆଗୁଆ ଜାମିନ ପ୍ରଦାନ କରାଯାଇଛି

ସମ୍ପତ୍ତି ଅଚଳ ବିରୁଦ୍ଧରେ ଏଜେଏଲ୍ ପକ୍ଷରୁ ଆବେଦନ କରାଯାଇଥିଲା ଏଜେଏଲ୍କୁ ବେଆଇନ ଭାବେ ଜମି ପ୍ରଦାନ କରିଥିବାରୁ ହରିୟାଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡାଙ୍କ ବିରୁଦ୍ଧରେ ଇଡି ଅଭିଯୋଗ ପତ୍ର ଦାଏର କରିଥିଲା ଏଜେଏଲ୍କୁ ଗାନ୍ଧି ପରିବାର ସମେତ ବହୁ ବରିଷ୍ଣ କଂଗ୍ରେସ ନେତା ପରିଚାଳିତ କରିଆସ୍କଚ୍ଚନ୍ତି

ସେହି ଅଭିଯ୍ୟକ୍ତ ମହିଳା ଡାକ୍ତରମାନେ ହେଲେ ଭକ୍ତି ମେହେରେ ହେମା ଆହୁଜା ଓ ଅଙ୍କିତା ଖଣ୍ଡେଲ୍ୱାଲ୍ ସେମାନେ ପାୟଲ୍ ତଡ୍ବୀଙ୍କ ଜାଙ୍କର କାତିକ୍ ନେଇ ମାନସିକ ଯନ୍ତ୍ରଣା ଦେଉଥିଲେ ଓ ତାଙ୍କୁ ତାଙ୍କର କାର୍ଯ୍ୟ କରିବାକୁ ଦେଉ ନ ଥିଲେ ରାଜ୍ୟ ସରକାରଙ୍କ ସହାୟତାରେ ଚାଳିତ ବିୱାଇଏଲ୍ ନାୟାର୍ ହସ୍କିଟାଲ୍ରେ ସେମାନେ ସ୍ନାତକୋତ୍ତର ଡିଗ୍ରୀ କରୁଥିଲେ

ଅତିରିକ୍ତ ସେସନ୍ସ ଜକ୍ ଆର୍ଏମ୍ ଶଦ୍ରାନୀ ସରକାରୀ ଓକିଲଙ୍କ ଯୁକ୍ତିକୁ ଗ୍ରହଣ କରିଛନ୍ତି

ପାୟଲ୍ ତଡ୍ବୀକୃ ମାନସିକ ଯନ୍ତ୍ରଣା ଦିଆଯାଉଥିବା ସଂକ୍ରାନ୍ତରେ ସେ କେବେ ଉଚ୍ଚ କର୍ତ୍ତ୍ୱପକ୍ଷଙ୍କ ନିକଟରେ ଅଭିଯୋଗ କରି ନ ଥିବାର ମଧ୍ୟ ସେମାନେ ଦାବି କରିଛନ୍ତି ପିଏମ୍ ସିଏମ୍ ଅରୁଣାଚଳ ପେମା ଖାଣ୍ଡୁ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଶାଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି ତାଙ୍କୁ ଶ୍ରଭେଛା ଜଣାଇ ତାଙ୍କ ସରକାର ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେବାକୁ ଆଶାବ୍ୟକ୍ତ କରିଛନ୍ତି ରାଜ୍ୟର ଜନସାଧାରଣ ବିଶେଷକରି ଯୁବାମାନଙ୍କ ସହ ମିଶି କାମ କରିବାକୁ ଶ୍ରୀ ମୋଦି ତାଙ୍କର ଇଚ୍ଛା ବ୍ୟକ୍ତ କରିଛନ୍ତି ନାଗପ୍ରର ହିଟ୍ୱେଭ୍ ନାଗପୁର ଆଞ୍ଚଳିକ ପାଶିପାଗ କେନ୍ଦ୍ର ଆଜି ଓ ଆସନ୍ତାକାଲି ପାଇଁ ବିଦର୍ଭ ଅଞ୍ଚଳ ଲାଗି କଡ଼ା ସତର୍କତା କାରି କରିଛି ଚନ୍ଦ୍ରପୁର ନାଗପୁର ଓ ୱାର୍ଦ୍ଧା ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ହେବାର ଯଥେଷ୍ଟ ସମ୍ଭାବନା ରହିଛି ଏହାଛଡ଼ା ଅକୋଲା ଅମରାବତୀ ଗଡ଼୍ଚିରୋଲି ଗୋଣ୍ଡିଆ ଓ ଜବତ୍ମାଲ ଜିଲ୍ଲାରେ ମଧ୍ୟ ଗ୍ରୀଷ୍କପ୍ରବାହ ହେବାର ସମ୍ଭାବନା ଅଛି

ନୀତିଶ କେଡିୟୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ବିଜେପି ସଭାପତି ଅମିତ୍ ଶାହାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ୍ କରିଛନ୍ତି ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେବେ ନୀତିଶ କୁମାର ଆଜି ଜେଡିୟୁ କର୍ମୀମାନଙ୍କ ଏକ ବୈଠକରେ ଅଧ୍ୟକ୍ଷତା କରିବାର କାର୍ଯ୍ୟସ୍ଚୀ ରହିଛି ସାମ୍ଭାଦିକମାନଙ୍କ ସହ କଥାବାର୍ଭାବେଳେ ସେ କହିଛନ୍ତି ଏହା ଏକ ସ୍ୱାଭାବିକ ବୈଠକ ଥିଲା ଓ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି କେଡିୟୁ ଏନ୍ଡିଏର ତୂତୀୟ ବୃହତ୍ତମ ଅଂଶୀଦାର

ଜେକେ ଗନ୍ଫାଇଟ୍ ଜନ୍ମୁ କାଶ୍ମୀରର କୁଲ୍ଗାମ୍ କିଲ୍ଲାରେ ଆଜି ଘଟିଥିବା ଏକ ସଂଘର୍ଷରେ ଜଣେ ସନ୍ତାସବାଦୀର ମୃତ୍ୟୁ ଘଟିଛି ସେନାବାହିନୀ ସିଆର୍ପିଏଫ୍ ଓ ଜନ୍ମ କାଶ୍ମୀର ପ୍ରଲିସ୍ର ଏକ ମିଳିତ ଦଳ ସମଗ୍ର ଅଞ୍ଚଳକ୍ ଘେରାଉ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ ସେଠାରେ ସନ୍ତାସବାଦୀମାନେ ଲୁଚି ରହିଥିବାର ଗୁପ୍ତ ସୂଚନା ମିଳିଥିଲା

ଶ୍ରୀ ମଲ୍ଲିକ୍ ଶ୍ରୀଅମରନାଥକ୍ତୀ ପୀଠ ବୋର୍ଡ଼ର ଅଧ୍ୟକ୍ଷ ରହିଛନ୍ତି

ଅନ୍ଲାଇନ୍ ପଞ୍ଜୀକରଣ ସୁବିଧା ପାଇବାପାଇଁ ଇଚ୍ଛୁକ ତୀର୍ଥଯାତ୍ରୀମାନଙ୍କୁ ଡାକ୍ତର କିମ୍ବା ହସ୍କିଟାଲ୍ରୁ ସ୍ୱାସ୍ଥ୍ୟ ସାର୍ଟିଫିକେଟ୍ ହାସଲ ବାଧ୍ୟତାମୂଳକ କରାଯାଇଛି

ୟୁକେ ନିରବ ମୋଦି ପଳାତକ ହୀରା ବ୍ୟବସାୟୀ ନିରବ ମୋଦି ଆସନ୍ତାକାଲି ଲଣ୍ଡନ୍ର ଏକ କୋର୍ଟରେ ହାଜର ହେବେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଠକେଇ ମାମଲାରେ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ପାଇଁ ଉଦ୍ୟମ ଚାଲିଛି ତାଙ୍କୁ ହାକତ୍ରୁ ବିଚାରପତିଙ୍କ ସମ୍ମଖରେ ହାଜର କରାଯିବ ସେହି ସମୟରେ ତାଙ୍କର ପ୍ରତ୍ୟର୍ପଣ ବିଷୟରେ ସମୟସୀମା ଧାର୍ଯ୍ୟ କରାଯିବାର ଆଶା କରାଯାଉଛି ନିରବ ମୋଦିଙ୍କୁ ସ୍କଟ୍ଲ୍ୟାଣ୍ଡ ୟାର୍ଡ଼ଦ୍ୱାରା ଗିରଫ କରାଯାଇଥିଲା ସେବେଠାରୁ ସେ ଜେଲ୍ରେ ରହିଛନ୍ତି

ୱିମେନ୍ସ ହକି ଆସନ୍ତା ଏଫଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସ୍ ପାଇଁ ଭାରତୀୟ ମହିଳା ହକି ଦଳର ଘୋଷଣା କରାଯାଇଛି

ରାଣୀ ରାମ୍ପାଲ୍ ଭାରତୀୟ ମହିଳା ହକି ଦଳର ନେତୃତ୍ୱ ନେବେ ଓ ଅଭିଜ୍ଞ ଗୋଲ୍କିପର ସବିତା ଉପ ଅଧ୍ୟନାୟକ ରହିବେ ଭାରତୀୟ ମହିଳା ହକି ଟିମ୍ ପୁଲ୍ 'ଏ'ରେ ସ୍ଥାନ ପାଇଛି